ଏହାପରେ ଛେରାପହଁରା ନୀତି କରାଯାଇ ହାତୀବେଶ ଅନୁଷିତ ହୋଇଛି ତେବେ କରୋନା କଟକଶା ଯୋଗୁଁ ବିନା ଭକ୍ତରେ ଆକି ଏହି ସବୁ ନୀତି ସମ୍ମନ୍ନ ହୋଇଛି

ରାକାଙ୍କ ପ୍ରତିନିଧ୍ଭାବେ ମୁଦିରଥ ଏହି କାର୍ଯ୍ୟ କରିଛନ୍ତି

ସୀମିତ ସଂଖ୍ୟକ ସେବକଙ୍କୁ ନେଇ ପ୍ରଶାସନ ପକ୍ଷରୁ ଏବର୍ଷ ସ୍ନାନଯାତ୍ରା କରାଯାଇଛି

ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଙ୍ଜନ କରିଥିବା ବାରିପଦା ଜଗନ୍ନାଥ ମନ୍ଦିରରେ ଆକି ସ୍ନାନପୂର୍ଶିମା ଅନୁଷ୍ଠିତ ହୋଇଯାଇଛି

କୋରାପୁଟର ଶାବର ଶ୍ରୀକ୍ଷେତ୍ରଠାରେ ନିରାଡମରଭାବେ ଦେବସ୍ନାନ ପୂର୍ଶ୍ୱିମା ପାଳନ କରାଯାଇଛି

ପରେ ପରେ ତିନି ଠାକ୍ରରଙ୍କ ଅଣସର ଘରକ୍ ନିଆଯାଇଛି

ସରକାରୀ କଟକଣା ଅନୁସାରେ ସାମାଜିକ ଦୂରତା ବକାୟ ରଖି ସୀମିତ ସଂଖ୍ୟକ ସେବାୟତଙ୍କ ଦ୍ୱାରା ସମସ୍ତ ନୀତିକାନ୍ତି ସମ୍ମନ୍ନ ହୋଇଛି

ମହାପ୍ରଭୁଙ୍କ କରୁଶାରୁ ମାନବକାତି ବୈଶ୍ୱିକ କରୋନା ମହାମାରୀ ସଙ୍କଟରୁ ଅଚିରେ ନିସ୍ତାର ପାଇବ ବୋଲି ରାଜ୍ୟପାଳ ପ୍ରାର୍ଥନା କରିଛନ୍ତି

ଜନସାଧାରଣଙ୍ଙ ମଧରେ ପରିବେଶ ସୁରକ୍ଷା ସମ୍ୟନ୍ଧୀୟ ସଚେତନତା ବୃକ୍ଷି ପ୍ରକୃତିର ସୁରକ୍ଷା ଓ ତତ୍ସମ୍ୟନ୍ଧୀୟ ବିଭିନ୍ ସମସ୍ୟାର ସମାଧାନ ଗ୍ରହଶ କରାଯାଇଥିବା ବିଭିନ୍ ପଦକ୍ଷେପ ସମ୍ପର୍କରେ ସଚେତନତା ସୂଷି କରିବା ଆଦି ଏହି ଦିବସର ମୂଳଲକ୍ଷ୍ୟ

ଏହି ଅବସରରେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଷିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃଷରୋପଣ କରିଛନ୍ତି ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍ଙୁ ପରାମର୍ଶ ଦେଇଛନ୍ତି